ଗତକାଲି ରାଜ୍ୟ କ୍ୟାବିନେଟ୍ରେ ଏ ସଂକ୍ରାନ୍ତ ଏକ ପ୍ରସ୍ତାବ ଗୃହୀତ ହୋଇଛି ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ କହିଛନ୍ତି ମହାରାଷ୍ଟ୍ର ସହିତ ସଂଲଗ୍ନସୀମାନ୍ତକୁ ସଂପୂର୍ଣ୍ଣ ବନ୍ଦ କରାଯିବ ରାଜ୍ୟରେ କରୋନା ଭୂତାଣୁ ସଂକ୍ରମଣର ମୁକାବିଲା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି

ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ସହ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଆଲୋଚନା କାଳରେ ଶ୍ରୀ ଠାକ୍ରେ ଲକ୍ଡାଉନ୍ ଅବଧି ବଡ଼ାଇବା ଲାଗି ଆଗ୍ରହ ପ୍ରକାଶ କରିଥିଲେ

ଛତିଶଗଡ ଛତିଶଗଡ ସରକାର ସର୍ବସାଧାରଣ ସ୍ଥାନ ମାନଙ୍କରେ ମାସ୍କ ପିନ୍ଧିବାକୁ ବାଧତାମୂଳକ କରିଛନ୍ତି ବାହାରକୁ ବାହାରିବା ବେଳେ ମାସ୍କ ବ୍ୟବହାର କରିବା କିିୟା ଘରେ ଉପଲହ୍ଧ କପଡାରେ ମୁହଁ ଡ୍ୱାଙ୍କିବା ପାଇଁ ଜନସାଧାରଣଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବିନା ମାସ୍କରେ ଘରୁ ବାହାରିଲେ ଛତିଶଗଡ ଜନସ୍ୱାସ୍ଥ୍ୟ ଆଇନ୍ କିୟା ଛତିଶଗଡ ମହାମାରୀ ଆଇନ୍ ଅଧୀନରେ ଆଇନ୍ଗତ କାର୍ଯ୍ୟାନୃଷ୍ଣାନ ଗ୍ରହଣ କରାଯିବ ବୋଲି ଜନସାଧାରଣଙ୍କୁ ସତର୍କ କରିଦିଆଯାଇଛି

ଏହି ସ୍ୱତନ୍ତ ପାର୍ସଲ ଟ୍ରେନଗୁଡିକ ଦିଲ୍ଲୀ ମୁମ୍ବାଇ କୋଲକାତା ଚେନ୍ନାଇ ହାଇଦ୍ରାବାଦ ଓ ବେଙ୍ଗାଲୁର ଆଦି ଦେଶର ପ୍ରମୁଖ ସହର ଦେଇ ଚଳାଚଳ କର୍ରଛି ବୋଲି ଆକାଶବାଣୀ ସମ୍ଭାଦଦାତା ଜଣାଇଛନ୍ତି ଏହାଛଡା ଗୌହାଟୀକୁ ମଧ୍ୟ ଏହି ସ୍ୱତନ୍ତ ଟ୍ରେନ ପଠାଯାଇ ସମଗ୍ର ଉତ୍ତରପୂର୍ବାଞ୍ଚଳକୁ ଏଭଳି ସାମଗ୍ରୀ ଯୋଗାଣକୁ ସୁନିଶ୍ଚିତ କରାଯାଇଛି ଏହି ସବୁ ସ୍ୱତନ୍ତ୍ର ଟ୍ରେନ ଯାତ୍ରା କାଳରେ ବିଭିନ୍ନ ଛୋଟବଡ ଷ୍ଟେସନରେ ଅଟକି ସେହିସବ୍ଧ ଅଞ୍ଚଳକୃ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେଉଛି ଇଣ୍ଡିଆ ୟୁଏସ ହାଇଡ୍ରୋକ୍ସି କ୍ଲୋରୋକୁଇନ ମାନବିକତା ଦୃଷ୍ଟି କୋଣରୁ କେତେକ ଦେଶକୁ ମ୍ୟାଲେରିଆ ନିରୋଧୀ ଔଷଧ ପଠାଇବା ପାଇଁ ସେ ସବୁ ଉପରୁ ରପ୍ତାନୀ କଟକଣା ହଟାଇବା ଲାଗି ସରକାର ନିଷ୍ପଭି ନେବାର କିଛିଦିନ ପରେ ପ୍ରଥମ ଦଫାର ହାଇଡ୍ରୋକ୍ସି କ୍ଲୋରୋକୁଇନ୍ ଭାରତରୁ ଯାଇ ଆମେରିକାରେ ପହଞ୍ଚିଛି

ଗତ ସପ୍ତାହରେ ରାଷ୍ଟ୍ରପତି ଟ୍ରମ୍ପ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଟେଲିଫୋନ ଯୋଗେ କଥାବାର୍ତ୍ତା ହୋଇ ଏହି ମ୍ୟାଲେରିଆ ନିରୋଧୀ ଔଷଧ ରପ୍ତାନୀ ଉପରୁ କଟକଶା ଉଠାଇବା ପାଇଁ ଅନୁରୋଧ କରିଥିଲେ

ସ୍କେନ ଇଟାଲୀ କର୍ମାନୀ ଓ ଫ୍ରାନ୍ସର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଓ କେବଳ ଆମେରିକାର ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟତଃ ସମାନ ରହିଛି

ପ୍ରାର୍ୟିକ ସ୍ରଚନାରୁ ଜଣାପଡିଛି ଏହି ସ୍ୱାସ୍ଥ୍ୟକର୍ମୀମାନେ ନିଜର କାର୍ଯ୍ୟସ୍ଥଳୀ ଏବଂ ସଂକ୍ରମିତ ପରିବାର ସଦସ୍ୟଙ୍କ ଦ୍ୱାରା ଏହି ରୋଗରେ ଆକ୍ରାନ୍ତ ହେଉଛନ୍ତି ମାସ୍କ ଚଷମା ଗ୍ଲୋଭ୍ସ ଓ ଗାଉନ୍ ଭଳି ବ୍ୟକ୍ତିଗତ ସୁରକ୍ଷା ଆବରଣକୁ ସଠିକ୍ ଭାବେ ପିିିବା ଉପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଗୁରୁତ୍ୱାରୋପ କରିଛି

ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ଟୁଇଟ୍ରେ କୁହାଯାଇଛି ପିପିଏଫ ସୁକନ୍ୟା ସମୃଦ୍ଧି ଆକାଉଷ୍ଟି ରେକରିଂ ଡିପୋଜିଟ୍ ଖାତାଧାରୀ ମାନଙ୍କ ପାଇଁ ଏହି କୋହଳ ବ୍ୟବସ୍ଥା ଲାଗୁ କରାଯାଇଛି ଲକ୍ ଡାଉନକୁ ଦୃଷ୍ଟିରେ ରଖି କ୍ଷୁଦ୍ର ସଞ୍ଚୟ କାରୀମାନଙ୍କ ହିତକୁ ସୁନିଶ୍ଚିତ କରିବା ସକାଶେ ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି

ବୀମାଧାରୀମାନେ ବିନା ସେବାକରରେ ଏଲ୍ଆଇସି ଡିଜିଟାଲ ଦେୟ ଅପସନ୍ ଜରିଆରେ ସେମାନଙ୍କ ପ୍ରିମିୟମ ଦାଖଲ କରିପାରିବେ ବୋଲି ଏଲ୍ଆଇସି ପକ୍ଷରୁ କୁହାଯାଇଛି

ଯୋଜିଲା ପାସ୍ ନିକଟବର୍ତ୍ତୀ ଅଞ୍ଚଳରେ ସାନି ତୁଷାରପାତ ସତ୍ୱେ ଏହି ଯାତ୍ରା ଆରମ୍ଭ କରାଯାଇଛି